ରାକ୍ୟରେ କରୋନାର ଦ୍ରତ ସଂକ୍ରମଣକୁ ଦୂଷ୍ଟିରେ ରଖି ସିଏମ୍ସି ଏବଂ ବିଏମ୍ସି ପକ୍ଷରୁ ଏହି ନିଷ୍ବଭି ନିଆଯିବା ସହ ନିର୍ଦ୍ଦେଶନାମା ଜାରି କରାଯାଇଛି ପରୀକ୍ଷା ସ୍ତଗିତ ରାକ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଲକ୍ଷ୍ୟ କରି ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ୍ ଦ୍ୱାରା ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି

ବର୍ତ୍ଉମାନ ସ୍ଥିତିରେ କେତେକ ସ୍ତାନରେ ଧର୍ମାନୁଷ୍ଠାନ ବନ୍ଦ ଥିବାରୁ ଭକ୍ତମାନେ ମନିର ବାହାରେ ପ୍ରଭୁଙ୍କର ଦର୍ଶନ କରୁଛନ୍ତି